ବିକାଶକୁ ଅଗ୍ରାଧିକାର ଦିଆଯାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ପିଏମ୍ କୋକରାଝର ଭିଜିଟ୍ ନାଗରିକ ସଂଶୋଧନ ଆଇନ୍ ଯୋଗୁଁ ବାହାରର କୌଣସି ନାଗରିକ ଆସାମ କିମ୍ବା ଅନ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସି ବାସ କରିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋକ୍ରାଝରଠାରେ ଉଦ୍ବୋଧନ ଦେଇ ଏ ସଂକ୍ରାନ୍ତରେ ଅପପ୍ରଚାର କରାଯାଉଥିବାର କହିଛନ୍ତି ବୋଡୋ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହେବା ପରେ ଏଥିପାଇଁ କୋକ୍ରାଝରଠାରେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଯେଉଁମାନେ ହିଂସାର ପଥ ଗ୍ରହଣ କରିଛନ୍ତି ସେମାନେ ଅସ୍ତଶସ୍ତ ପରିହାର କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ବୋଡୋ ଯୁବକମାନେ ଏ କ୍ଷେତ୍ରରେ ଦୃଷ୍ଟାନ୍ତ ମଳକ ପଦକ୍ଷେପ ନେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ହିଂସା କୌଣସି ସମସ୍ୟାର ସମାଧାନ କରେନାହିଁ

ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନ୍ସିଲ୍ ଅଥରିଟି ସବୁ ପକ୍ଷଗୁଡ଼ିକ ସହ ବିଚାର ବିମର୍ଷ କରି ବିକାଶର ଏକ ନୁଆ ଢାଞ୍ଚାବାହାର କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବିକାଶକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ

ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ଗତ ପାଞ୍ଚ ବର୍ଷ ଭିତରେ ଉତ୍ତର୍ବାଞ୍ଚଳର ବ୍ୟାପକ ବିକାଶ ଘଟିପାରିଛି ସେ କହିଛନ୍ତି ଉତ୍ତରାପୂର୍ବାଞ୍ଚଳର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ପୁରଣ ଦିଗରେ ଏନ୍ଡିଏ ସରକାର ଯଥେଷ୍ଟ କାର୍ଯ୍ୟ କରୁଛନ୍ତି

ଉତ୍ତରପୂର୍ବାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ମୌଳିକ ଡାଞ୍ଚାର ବିକାଶ କରାଯାଉଥିବା ବିଷୟ ଶ୍ରୀ ମୋଦୀ ଜଣାଇଛନ୍ତି ଶାହା ବୋଡୋ ଆକଡ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବୋଡୋ ଶାନ୍ତି ରାଜିନାମା ଓ ଆସାମରେ ସ୍ଥାୟୀ ଶାନ୍ତିପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂତ୍ ନେତୃତ୍ୱର ଆଉ ଏକ ପ୍ରମାଣ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ମୋଦୀ ସରକାର ନୂଆ ଆଶାର ପ୍ରତିକ ବହନ କରୁଛନ୍ତି କଂଗ୍ରେସ ପାର୍ଲାମେଣ୍ଟ ଲୋକସଭାରେ ପ୍ରଶ୍ନକାଳ ବେଳେ ବିରୋଧୀ ଦଳମାନେ ହଟ୍ଟଗୋଳ ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସେମାନଙ୍କୁ ଉସକାଉଛନ୍ତି ବୋଲି କଂଗ୍ରେସ ଦୋଷାରୋପ କରିଛି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ପାର୍ଟି ନେତା ରାହୁଲ ଗାନ୍ଧି ପଚାରିଥିବା ପ୍ରଶ୍ନ ସହ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କୌଣସି ସମ୍ପର୍କ ନାହିଁ ସେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଜାଣିଶୁଣି ଏ ପ୍ରସଙ୍ଗ ଉହ୍ଚାପନ କରିଛନ୍ତି ଯେପରି ଏହା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଲାଭ ପହଞ୍ଚାଇବ ଶ୍ରୀ ଚୌଧୁରୀ କହିଛନ୍ତି ସେମାନେ ଏ ପ୍ରସଙ୍ଗରେ ବାଚସ୍କତି ଓମ୍ ବିଲାଙ୍କ ସହ ଆଲୋଚନା କରିଛନ୍ତି ଓ ମନ୍ତ୍ରୀ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଚ୍ଛନ୍ତି ଦିଲ୍ଲୀ ଆସେୟଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ମତଦାନ ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି

ଭୋଟ୍ ଗଣତି ମଙ୍ଗଳବାର ଦିନ ହେବ ନିର୍ବାଚନ କମିଶନ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆସନ୍ତାକାଲି ଭୋର ଚାରିଟାରୁ ଦିଲ୍ଲୀ ମେଟ୍ରୋ ଏହାର ରେଳସେବା ଆରମ୍ଭ କରିବ ଭୋଟରମାନଙ୍କୁ ସହଜରେ ଯାଇ ମତଦାନ କରିବାକୁ ସାହାଯ୍ୟ କରିବା ପାଇଁ ଦିଲ୍କୀ ମେଟ୍ରୋ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ଏଫ୍ଏମ୍ ମୁମ୍ଘାଇ ପ୍ରେସ୍ ବ୍ରିଫିଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବଜେଟ୍ରେ କୃଷି ଗ୍ରାମାଞ୍ଚଳ ବିକାଶ ଓ ବଣ୍ଡ ବଜାରକୁ ଆହୁରି ଅଧିକ ସକ୍ରିୟ କରାଯିବା ପ୍ରତି ଗୁରୁତ୍ୱ ଦିଆଯାଇଛି

ପରେ ଏକ ସାମ୍ଭାଦିକ ସମ୍ମିଳନୀରେ ଅର୍ଥମନ୍ତୀ କହିଛନ୍ତି ସରକାର ମୌଳିକ ଢାଞ୍ଚା କ୍ଷେତ୍ରରେ ଅଧିକ ଅର୍ଥ ଖର୍ଚ୍ଚ କରିବେ

ଟିକସ ନିୟମକୁ ସରଳ କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି

ଦକ୍ଷତାବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ରାଷ୍ଟ୍ରମନ୍ତ୍ରୀ ଆର୍କେ ସିଂହ ଆକି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ଯୋଜନା ଅନୁସାରେ ନିଯୁକ୍ତି ଉପରେ ମୁଖ୍ୟତଃ ଆଲୋକପାତ କରାଯାଉଛି ଓ ତାଲିମ ନେଇଥିବା ପ୍ରାର୍ଥୀମାନେ ବିଭିନ୍ନ କ୍ଷେତ୍ର ଏବଂ ଶିଳ୍ପସଂସ୍ଥାଗ୍ରଡ଼ିକରେ ନିଯୁକ୍ତି ପାଉଛନ୍ତି ଗଭ୍ କରୋନା ଭାଇରସ୍ ସରକାର କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଦୈନନ୍ଦିନ ଭିତ୍ତିରେ ଏହାର ତଦାରଖ କରାଯାଉଛି ସ୍ୱାସ୍ଥ୍ୟ ସଚିବ ପ୍ରୀତିଶ ସୁଦନ ଆଜି ଏକ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ସ୍ୱାସ୍ଥ୍ୟ ସଚିବ ଏବଂ ସମ୍ପୁକ୍ତ ମନ୍ତ୍ରଣାଳୟଗ୍ରଡ଼ିକର ସଚିବମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଭୂତାଣୁ ସଂକ୍ରମଣକ୍ତ ରୋକିବା ଦିଗରେ ପ୍ରସ୍ତତିର ଏଥିରେ ସମୀକ୍ଷା କରାଯାଇଛି ଆନ୍ତର୍ଜାତିକ ସ୍ତରରେ ଉପୁଜିଥିବା ପରିସ୍ଥିତି ଦୃଷ୍ଟିରୁ ନୂଆ ବିଜା କଟକଶା ଓ ପରାମର୍ଶମାନ ଜାରି କରାଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ସମ୍ଭନ୍ଧରେ ଅଧିକ ସତର୍କ ରହିବାକ୍ର ସେ ପରାମର୍ଶ ଦେଇଛନ୍ତି ସିଙ୍ଗାପ୍ରର ଥାଇଲାଣ୍ଡ ହଙ୍ଗକଙ୍ଗ୍ ଓ ଚୀନ୍ରୁ ଆସୁଥିବା ବିମାନଗୁଡ଼ିକର ଯାତ୍ରୀମାନଙ୍କର ସାର୍ବଜନୀନ ଯାଞ୍ଚ କରାଯାଉଥିବାର ସେ ଜଣାଇଛନ୍ତି ପରିସ୍ଥିତିକ୍ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି

ସେଠାରୁ ଆସିଥିବା ସମସ୍ତ ବ୍ୟକ୍ତି ଭୂତାଣୁରେ ସଂକ୍ରମଣ ହୋଇନଥିବାର ଜଣାପଡ଼ିବା ଏକ ସନ୍ତୋଷ ଜନକ ବିଷୟ ବୋଲି ସେ କହିଛନ୍ତି

ଏସ୍ସି ନିର୍ଭୟା ସୁପ୍ରିମ୍କୋର୍ଟ କହିଛନ୍ତି ନିର୍ଭୟା ସାମୁହିକ ବଳାକାର ଓ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନର ମଙ୍ଗଳବାର ଦିନ ଶୁଶାଣି କରାଯିବ ନିର୍ଭୟା ମାମଲାର ଚାରି ଜଣଯାକ ଦୋଷୀଙ୍କୁ ଫାଶି ଦିଆଯିବା ଉପରେ ସ୍ଥଗିତାଦେଶ ଲାଗୁକୁ ବିରୋଧ କରି କେନ୍ଦ୍ର ସରକାର କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ କଷ୍ଟିସ୍ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସଲିସିଟର ଜେନେରାଲ୍ ତୁଷାର ମେହେତାଙ୍କ ଅନୁରୋଧ ପ୍ରତି ଦୃଷ୍ଟିପାତ କରିନଥିଲେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଦୋଷୀ ବ୍ୟକ୍ତିମାନଙ୍କୁ ନୋଟିସ୍ ଜାରି କରାଯିବାକୁ ସଲିସିଟର ଜେନେରାଲ୍ ଚାହୁଁଥିଲେ ଇଣ୍ଡିଆ ନେପାଳ ବାଙ୍ଗଲାଦେଶ ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି ଅନୁସାରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ନେପାଳ ରାଷ୍ଟ୍ରଦୂତ ନିଳାମ୍ବର ଆଚାର୍ଯ୍ୟଙ୍କୁ ନୁଆଦିଲ୍ଲୀରେ ଭେଟିଛନ୍ତି ଭାରତ ନେପାଳ ସମ୍ପର୍କରେ ଘଟିଥିବା ଉନ୍ନତି ଉପରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ମଧ୍ୟ ବାଙ୍ଗଲାଦେଶ ରାଷ୍ଟ୍ରଦତ ମହନ୍ମଦ ଇମ୍ରାନ୍ଙ୍କୁ ସାକ୍ଷାତ କରିଛନ୍ତି

ମାନବସମ୍ଭଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଂକୟ ଶାମରାଓ ଧୋତ୍ରେ ଶ୍ରୀ ରାଜପକ୍ଷେଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଛନ୍ତି ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆସନ୍ତାକାଲି କଥାବାର୍ତ୍ତା କରିବେ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାକ୍ଷତ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ତାଙ୍କର କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ରା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ରାଜପକ୍ଷେଙ୍କର ଏହା ପ୍ରଥମ ବିଦେଶ ଗସ୍ତ ସେ ବାରାଣସୀ ସାରନାଥ ଗୟା ଓ ତିର୍ ପତୀ ଗସ୍ତ କରିବାର କାର୍ଯ୍ୟସ୍ତଚୀ ରହିଛି

ଭାରତ ପ୍ରଥମ ମ୍ୟାଚ୍ରେ ହାରିଯାଇଥିଲା